ବିଭିନ୍ନ ସ୍ଷାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଂଗ୍ରେସ ବିଧାୟକଙ୍କ ଅନୁପସ୍ଚିତିରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ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

ଏହି ଅବସରରେ ଆକି ବିଶ୍ୱବ୍ୟାପୀ ବିଭିନ୍ ସଂଗଠନ ପକ୍ଷରୁ ପଦଯାତ୍ରା ସେମିନାର ଓ ଜନସଚେତନତା ଅଭିଯାନ ଅନୁଷ୍ଠିତ ହେଉଛି ବିଶ୍ୱ କର୍କଟ ଦିବସ ଆୟୋଜନ କରୁଥିବା କର୍କଟ ନିୟନ୍ତଣ ସଂଗଠନ ଚଳିତ ବର୍ଷ ଏକ ତିନିବର୍ଷିଆ ଅଭିଯାନର ଶୀର୍ଷକ ଉନ୍କୋଚନ କରିଛି

ଏହି ଅବସରରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରସିଦ୍ ପ୍ରମୁଖ ଯୋଗଦେଇ ଲୋକମାନେ ତମାଖୁ ଓ ନିଶାଦ୍ରବ୍ୟରୁ ଦରରେ ରହିବା ସହ ଠିକ୍ ସମୟରେ କର୍କଟ ରୋଗର ଚିକିହା ଓ ଏହାର ନିରାକରଣ ନିମନ୍ତେ କନସଚେତନତା ସୃଷି ପାଇଁ ଆହ୍ୱାନ କରିଛନ୍ତି

ବନ୍ଦ ଡାକରା ବିଭିନ୍ନ ଦାବି ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆକି ବୌଦ୍ଧ କିଲ୍ଲ ବନ୍ଦ ପାଳନ କରାଯାଉଛି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

ସଚେତନତା ପାଇଁ ପଥପ୍ରାନ୍ତ ନାଟକ ସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଇଛି ରାଜ୍ୟର ବିଭିନ୍ ସ୍ରାନରେ ସଡ଼କ ସ୍ବରକ୍ଷା ସପ୍ତାହ ପାଳନ ଖବର ଆମର ହସ୍ତଗତ ହୋଇଛି